ରଥଯାତ୍ରା ହେଉଛି ଓଡିଶାର ସମ୍ମାନ ସମଗ୍ର ବିଶ୍ୱବାସୀ ରଥଯାତ୍ରା ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଏଶୁ ରଥଯାତ୍ରା ଯେପରି ଶୃଙ୍ଖଳିତ ହେବ ସେଥିଲାଗି ପ୍ରଶାସନିକ ଅଧିକାରୀ ଓ ସେବକମମାନେ ବିଶେଷ ଧ୍ଧାନ ଦେବାକୁ ସେ ପରାମର୍ଶ ଦେଇଥିଲେ ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖ୍ ଗମନାଗମନ ସ୍ବାସ୍ଥ୍ୟ ପରିମଳ ବିଦ୍ୟୁତ୍ଯୋଗାଣ ରଥ ନିର୍ମାଶ ଓ ରଥଟଣା ଆଦି କିଭଳି ଶୂଙ୍ଖଳିତ କରାଯାଇ ପାରିବ ସେନେଇ ବୈଠକରେ ବିଶେଷ ଭାବେ ଆଲେଚନା ହୋଇଥିଲା

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପିଆଜର ଦର କମ୍ ରହିଛି